ପିଏମ୍ ମହାରାଷ୍ଟ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସାମଗ୍ରୀ ଓ ସେବାକର ଜିଏସ୍ଟି ର ଆହୁରି ସରଳିକରଣ ପାଇଁ ସରକାର କାର୍ଯ୍ୟ କରୁଛନ୍ତି

ଶ୍ରୀ ମୋଦି ଥାଣେ ଭିୱାଣ୍ଡି କଲ୍ୟାଣୀ ମେଟ୍ରୋ ଓ ଦହିସାର ମୀରା ଭାୟାଣ୍ଡର ମେଟ୍ରୋ ପ୍ରକଳ୍ପ କାର୍ଯ୍ୟର ଶୁଭାରନ୍ତ କରିଛନ୍ତି ଏହି ଅବସରରେ ଆୟୋଜିତ ଉତ୍ସବରେ ଶ୍ରୀ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ ଦେଶରେ ସହଜରେ ବ୍ୟବସାୟ କରିବା ଓ ସ୍ପୁଚ୍ଛନ୍ଦ ଜୀବନଯାପନ କରିବା ସକାଶେ ବାତାବରଣ ସୃଷ୍ଟି କରିବା ତାଙ୍କ ସରକାରଙ୍କ ଲକ୍ଷ୍ୟ ପୂର୍ବରୁ ସର୍ଜିଙ୍ଗ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଉଦ୍ବୋଦନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଅର୍ଥନୀତି ପ୍ରତିରକ୍ଷା ସାମାଜିକ ଓ ସାଂସ୍କୃତିକ କ୍ଷେତ୍ ସମେତ ପ୍ରାୟ ପ୍ରତ୍ୟେକ ସ୍ତରରେ ଏକ ମହାଶକ୍ତି ଭାବେ ମୁଣ୍ଡ ଟେକୁଛି ଇ ଡକୋମେଣ୍ଟ କେନ୍ଦ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଇଲେକ୍ଟୋନିକ୍ ଉପାୟରେ ଯାନବାହନ ଗୁଡ଼ିକର ପଞ୍ଜିକରଣ କାଗଜପତ୍ ଡ଼ାଇଭିଂ ଲାଇସେନ୍ ଏବଂ ଅନ୍ୟାନ୍ୟ କାଗଜପତ୍ ଗହଣ କରିବାକୁ ରାଜ୍ୟଗୁଡ଼ିକୁ କହିଛନ୍ତି ଗତକାଲି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍ ଏସ୍ଓପି କାରି କରିବା ଅବସରରେ ସେ କହିଛନ୍ତି ଏଣିକି ଡିଜି ଲକର୍ ଏବଂ ଏମ୍ ପରିବହନ ମୋବାଇଲ୍ ଆପ୍ ମାଧ୍ୟମରେ ବିଭିନ୍ନ ଯାଞ୍ଚ ସଂସ୍ଥାକୁ ପଞ୍ଜୀକରଣ କାଗଜପତ୍ର ଦେଖାଯାଇ ପାରିବ ସେ କହିଛନ୍ତି ଟ୍ରାଫିକ୍ ଏବଂ ପରିବହନ ବିଭାଗ ଭଳି ଯାଞ୍ଚ ସଂସ୍ଥାଗ୍ରଡ଼ିକ ଇ ଚାଲାଣ ଆପ୍ ଦ୍ୱାରା ସମ୍ପୁକ୍ତ ତଥ୍ୟାବଳୀର ସଠିକତା ପରଖି ପାରିବେ ବୁଲନ୍ଦସର ଉତ୍ତରପ୍ରଦେଶର ବୁଲନ୍ଦସର ଗୋରୁ ମୃତ୍ୟୁ ଘଟଣାର ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ଗତକାଲି ପୁଲିସ୍ ଗିରଫ୍ କରିଛି ଏହାଛଡ଼ା ବୁଲନ୍ଦସର ହିଂସା ଘଟଣାରେ ସଂପୃକ୍ତି ଅଭିଯୋଗରେ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଗିରଫ୍ କରାଯାଇଛି ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ସ୍ତଚନାକୁ ଆଧାର କରି ବୁଲନ୍ଦସରଠାରେ ପୁଲିସ୍ ବିଭିନ୍ନ ଯାଗାରେ ଚଢ଼ାଉ କରି ଏମାନଙ୍କୁ ଗିରଫ୍ କରିଛି ସେମାନଙ୍କ ନିକଟରୁ ପୁଲିସ୍ ଏହି ଗୋରୁ ମୃତ୍ୟୁ ଘଟଣାରେ ବ୍ୟବହାର କରାଯାଇଥିବା ଗୋଟିଏ ରାଇଫଲ୍ ମାରଣାସ୍ତ ଏବଂ ଏକ ଚାରି ଚକିଆ ଯାନ ଜବତ କରିଛି

ଏହି ଘଟଣାରେ ଜଣେ ପୁଲିସ୍ ଇନ୍ନପେକ୍ରଙ୍କ ସମେତ ଜଣେ ଗ୍ରାମବାସୀଙ୍କର ମୃତ୍ୟୁ ହୋଇଛି

ଇତିମଧ୍ୟରେ ଏହି ମାମଲାରେ ଦୁଇଟି ପୃଥକ ପୃଥକ ଏଫ୍ଆଇଆର୍ ମଧ୍ୟ ଦାଖଲ କରାଯାଇଛି ୱାଘା ବର୍ଡ଼ର ପାକିସ୍ତାନ ସରକାର ଦୀର୍ଘ ଛ' ବର୍ଷ ପରେ ଭାରତୀୟ ନାଗରିକ ହମିଦ ନାହାଲ ଆନ୍ସାରୀଙ୍କୁ ଜେଲରୁ ମୁକ୍ତ କରିଛନ୍ତି ଗତ ସନ୍ଧ୍ୟାରେ ଓ୍ୱାଘା ଅଟ୍ଟାରୀ ସୀମାପଥ ଦେଇ ସେ ଭାରତ ମଧ୍ୟକୁ ପ୍ରବେଶ କରିଛନ୍ତି

ତେବେ ହମିଦଙ୍କ ଜେଲରୁ ମୁକୁଳିବା ଘଟଣାକୁ ତାଙ୍କ ମା' ମାନବିକତାର ବିଜୟ ବୋଲି କହିଛନ୍ତି

ରୋଇଙ୍ଗଠାରେ ଶୀ ଗଡ଼କରୀ ଦିବାଙ୍ଗ୍ ଓ ଲୋହିତ ନଦୀ ଉପରେ ଏକ ପୋଲ ଏବଂ ଚୌଖାମ୍ ଦିଗାରୁ ମଧ୍ୟରେ ଏକ ଚଲାପଥର ଶ୍ରଭାରମ୍ଭ କରିବେ

ଏହି ଶିଳାନ୍ୟାସ ଏବଂ ଶ୍ରଭାରର୍ୟ ସମାରୋହରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଟୁ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜ୍ଞ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି ଏଲ୍ ଏସ୍ ଗଭ୍ ଆସାମ ବ୍ୟତୀତ ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ଜାତୀୟ ନାଗରିକ ପଞ୍ଜିକରଣ କାର୍ଯ୍ୟ କରାଯିବା ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି

ସେଇଥିପାଇଁ ଉଡ଼ାଣ କ୍ଷେତ୍ରରେ ନିରାପତ୍ତା ପ୍ରସଙ୍ଗରେ ଭାରତକୁ କ୍ୟାଟାଗୋରି ଏକ ପର୍ଯ୍ୟାୟରେ ରଖାଯାଇଛି

ଏହି ବୈଠକରେ ସ୍କେଶାଲ୍ ଷ୍ଟ୍ରାଟେଜିକ୍ ପାଟନରସିପ୍ ଅଧୀନରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗର ଅଗ୍ରଗତି ଏବଂ ନୂତନ କ୍ଷେତ୍ରରେ ସହଯୋଗର ସମ୍ଭାବନା ସମ୍ପର୍କରେ ଉଭୟ ନେତା ସମୀକ୍ଷା କରିବେ ବୋଲି ଜଣାଯାଇଛି

ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ଅଧିକାରୀଙ୍କଠାରୁ ମିଳିଥିବା ସ୍କଚନା ଅନୁଯାୟୀ ଏହି ଉତ୍କ୍ଷେପଣ କାର୍ଯ୍ୟ ସୁନିର୍ଣିତ କରିବା ଲାଗି କାଳେଶି ଭରଣା ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ପରୀକ୍ଷା ସବୁ ସୁରୁଖୁରୁରେ ଚାଲିଛି

ଏକ ବର୍ଷ ବ୍ୟାପୀ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ କେନ୍ଦ୍ର ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ମହେଶ ଶର୍ମା ଏକ ଲିଖିତ ଉତ୍ତରରେ ଗତକାଲି ରାଜ୍ୟସଭାକୁ ଜଣେଇଛନ୍ତି ଏହି ଘଟଣାର ସ୍କୃତି ସ୍ୱରୂପ ପଞ୍ଜାବ ଅମୃତସରସ୍ଥିତ କାଲିଆଁବାଲା ବାଗ୍ର ଆଧୁନିକୀକରଣ କରାଯିବ ସେଠାରେ ଘଟଣା ଯୁକ୍ତ ବିଷୟବସ୍ତୁ ମଧ୍ୟ ପ୍ରଦର୍ଶନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି